ସବୂ ଜେଲ୍ ଅଚାନକ ପରିଦର୍ଶନ କରିବାକୁ ଜିଲ୍ଲାପାଳମାନଙ୍କୁ ଦେଲେ ନିର୍ଦ୍ଦେଶ

ଧାନମଣ୍ଡି ସମସ୍ୟା ନେଇ ଆକି ଅଧିବେଶନ ଆର ବିରୋଧ ବିଜେପି ଏବଂ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବାରୁ ଶାସକ ବିଜେଡି ବିଧାୟକମାନେ ଏହାର ଦୃଢ଼ ପ୍ରତିବାଦ କରିଥିଲେ

ଏହାବ୍ୟତୀତ ଏହି ଜିଲ୍ଲାରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ଏକ ସରକାରୀ ପଲିଟେକ୍ନିକ୍ ଖୋଲା ଯାଇଛି ବୋଲି ମନ୍ତୀ କହିଛନ୍ତି

ଆଗାମୀ ଦିନରେ ଆକାଦି କା ଅମୃତ ମହୋହବ ବ୍ୟାପକ ଆକାରରେ ଆୟୋଜନ କରାଯିବ

ଏହି ପ୍ରଦର୍ଶନୀ ଉଦ୍ଘାଟନୀ ଉହବରେ ଜନସମ୍ମର୍କ କାର୍ଯ୍ୟାଳୟ ଭୁବନେଶ୍ୱରର ନିର୍ଦ୍ଦେଶକ ଅଖଳ କୁମାର ମିଶ୍ର ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ ସଞ୍ଞୟ ମିଶ୍ରଙ୍କ ସମେତ ଓଡ଼ିଶା ସରକାର ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତଶାଳୟର ବରିଷ୍ଟ ଅଧ୍କାରୀମାନେ ଉପସ୍ଥିତ ଥିଲେ

କିଲ୍ଲାପାଳଙ୍କୁ ଅଚାନକ ଜେଲ୍ ପରିଦର୍ଶନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ଜିଲ୍ଲାପାଳମାନେ ନିଙ୍କ ଅଞ୍ଞଳରେ ଥିବା ସମସ୍ତ ଜେଲ୍ ପରିଦର୍ଶନ କରି ଜେଲ୍ର ଭିଭିମି ଅନ୍ତେବାସୀଙ୍କ ଅବସ୍ଥା ଖାଦ୍ୟ ଆବାସ ଏବଂ ଚିଉବିନୋଦନ ପ୍ରସଙ୍ଗରେ ଅନୁଧ୍ଧାନ କରିବେ ବୋଲି ଜଣାପଡ଼ିଛି

ଏହାସହ ସିସିଟିଭି ଲଗାଇବା ପ୍ରସଙ୍ଗରେ ତ୍ୱରିତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଏବଂ ଜେଲ୍ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଛୋଟ ଅପରାଧରେ ଲିପ୍ତ ଥାଇ ଜାମିନ୍ ପାଇଥିଲେ ବି ଅର୍ଥାଭାବରୁ ଜେଲ୍ରୁ ମୁକୁଳିପାରୁ ନ ଥିବା ଅନ୍ତେବାସୀଙ୍କ ସମ୍ପର୍କରେ ମଧ୍ଧ ହାଇକୋର୍ଟ ତଥ୍ୟ ମାଗିଛନ୍ତି

ତେଶୁ ବିନା ବାର୍ଷିକ ପରୀକ୍ଷାରେ ଏହି ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଶୀକୁ ଉତୀର୍ଣ୍ଡ କରାଯିବ

ସୁନ୍ଦରଗଡ଼ କେନ୍ଦୁଝର ମୟୂରଭଞ୍ଞ ବାଲେଶ୍ୱର ଯାଜପୁର ଭଦ୍ରକ ଅନୁଗୁଳ ଢେଙ୍କାନାଳ କେନ୍ଦ୍ରାପଡ଼ା କଟକ ଏବଂ ଜଗତ୍ସିଂହପୁର ଜିଲ୍ଲାର ଗୋଟିଏ କିମ୍ଟା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସୟାବନା ରହିଛି